ତେବେ ସ୍ରାନାନ୍ତର ନିଷ୍ବଭି ପରେ ସରକାରଙ୍କ ତରଫରୁ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ

ଆଠମଲ୍କିକ ବନଖଣ ଅନ୍ତର୍ଗତ ବିପ୍ରଡିହି ଗ୍ରାମରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ କିଛି ଗୃହପାଳିତ ପଶୁ ଆହତ ହୋଇଥିବା ନେଇ ମଧ୍ଧ ଅଭିଯୋଗ ହୋଇଛି

ସେ ଅଭିଯୋଗ କରି କହିଛନ୍ତି ରାଜ୍ୟର ବିକାଶ ପାଇଁ ନାବାର୍ଡ ଯେଉଁ ଅର୍ଥ ଦେଇଛି ତାହା ହରିଲ୍ରଟ୍ ହୋଇଛି

କିନ୍ତୁ ଏହି ସମସ୍ତ ଅଭିଯୋଗ ଉପରେ ରାଜ୍ୟ ସରକାର ଚୁପ୍ ରହିବା ଚିନ୍ତାର କାରଣ ବୋଲି ସେ କହିଛନ୍ତି

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍ଏସ୍ଏ ରେ ବୁକ୍ କରିବା ଏବଂ ଓ୍ୱାରେକ୍କିମାନଙ୍କୁ ଗିରଫ୍ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଡକୁର ଆର୍ପି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି

ସେହିଭଳି ଗୋଟିଏ ଦିନରେ ଭଷାଶୀ କାର୍ଯ୍ୟ ଶେଷ କରିବା ଉପରେ ମଧ୍ଧ ଡକୁର ଶର୍ମା ଗୁର୍ତ୍ୱାରୋପ କରିଛନ୍ତି

ଏହାର ପ୍ରତ୍ୟୁଭରରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ମଧ୍ଧ ଗୁଳି ବିନିମୟ କରାଯାଇଥିଲା

ଜିଲ୍ଲା ଓକିଲ ସଂଘ ବନ୍ଦ ପାଳନ ପ୍ରତି ସମର୍ଥନ କଶାଇଛି ବନ୍ଦ ପାଳନ ପ୍ରଭାବରେ ବସ୍ ଚଳାଚଳ ବନ୍ଦ ରହିଛି